କ୍ଲାସ ଏଶିକି ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ସ୍କୁଲରେ ଖରାଛୁଟିରେ ଏକୃଷ୍ଟ୍ରା କ୍ଲାସ ହେବ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ଏକୃଷ୍ତା କ୍ଲାସ ମାଧ୍ଧମରେ ପାଠପଢା ଯିବ ଏ ନେଇ ରାଜ୍ୟ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ ଗଣମାଧ୍ଘମକୁ ସୂଚନା ଦେଇଛନ୍ତି

କୋଣାର୍କକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ୍ କରିବାପାଇଁ ଏହିସବୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ସମ୍ୟଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଚାନରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷାର ସମାବନା ରହିଛି

ଅନ୍ୟପକ୍ଷରେ ଦକ୍ଷିଣ ଏବଂ ଉଉର ଓଡ଼ିଶାର କେତେକ ସ୍ସାନରେ ଘନକୁହୁଡ଼ି ନେଇ ପାଶିପାଗ ବିଭାଗ ପକ୍ଷର୍ ୟେଲୋ ୱାର୍ଷ୍ଡିଂ ଜାରି କରାଯାଇଛି